ବିହାରର ବାଲ୍ମିକୀ ନଗର ଲୋକସଭା ଆସନ ଲାଗି ଅନୁଷ୍ଠିତ ନିର୍ବାଚନର ଭୋଟଗଣତି ମଧ୍ୟ ଆଜି କରାଯିବ

ମଧ୍ୟପ୍ରଦେଶ ଉପ ନିର୍ବାଚନର ଫଳାଫଳ ଶିରାଜ ସିଂ ଚୌହ୍ବାନ ସରକାରର ସ୍ଥାୟୀତ୍ୱ ଉପରେ ପ୍ରଭାବ ପକାଇବ

ଓଡ଼ିଶାରେ ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ଆସନ ପାଇଁ ହୋଇଥିବା ଉପନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀମାନେ ଆଗୁଆ ରହିଛନ୍ତି

ରୁଷ୍ର ରାଷ୍ଟ୍ରପତି ଭ୍ଲାଦିନ ପୁତିନ ଏହି ବୈଠକରେ ଅଧ୍ୟକ୍ଷତା କରିବେ

ସଦସ୍ୟ ଦେଶର ନେତୃବୃନ୍ଦ ବୈଠକରେ ଉଦ୍ବୋଧନ ଦେବେ ପ୍ରଥମଥର ପାଇଁ ଏସ୍ସିଓ ବୈଠକ ଭର୍ଚ୍ଚଆଲ ମାଧ୍ୟମରେ ଅନୁଷ୍ଠିତ ହେଉଛି ଭାରତ ତୃତୀୟଥର ପାଇଁ ସମ୍ପର୍ଣ୍ଣ ସଦସ୍ୟମାନଙ୍କୁ ନେଇ ବୈଠକରେ ଅଂଶଗ୍ରହଣ କରୁଛି

ଆସନ୍ତା ବର୍ଷ ପାଇଁ ଏହି ବୈଠକରେ ସମସ୍ତ କାର୍ଯ୍ୟଖସଡା ପ୍ରସ୍ତୁତ କରାଯିବ ବିଶେଷକରି ରାଜନୈତିକ ନିରାପତ୍ତା ବାଣିଜ୍ୟ ଅର୍ଥନୀତି ଓ ସାଂସ୍କୃତିକ କାର୍ଯ୍ୟକଳାପ ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯିବ

ସେହିପରି ଡିକିଟାଲ ଅର୍ଥନୀତି କୋଭିଡ ନାଇଣ୍ଟିନ୍ ଆତଙ୍କବାଦର ମୁକାବିଲା ଇଷ୍ଟରନେଟ୍ ଏବଂ ନିଶା କାରବାର ସମ୍ପର୍କିତ ଅପରାଧର ମୁକାବିଲା ନେଇ ବୈଠକରେ ଏସ୍ସିଓ ବିବୃତ୍ତି ପ୍ରକାଶ ପାଇବ କୋଭିଡ ଷ୍ଟାଟସ କୋଭିଡ ପରିଚାଳନା କ୍ଷେତ୍ରରେ ଭାରତ ଆଉ ଏକ ସଫଳତା ହାସଲ କରିଛି

ଆଇଟିଏଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି କଟକଠାରେ ଆୟକର ଆବେଦନ ଟ୍ରିବ୍ୟୁନାଲଆଇଟିଏଟିର ନୃତନ କାର୍ଯ୍ୟାଳୟକୁ ଭିଡିଓ କନ୍ଫରେନ୍ନି ମାଧ୍ୟମରେ ଉଦ୍ଘାଟନ କରିବେ

ପିଏମ୍ ବାରାଣାସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତବର୍ଷ ଦୀପାବଳୀକୁ ସ୍ଥାନୀୟ ସାମଗ୍ରୀ ସହ ପାଳନ କରିବା ଲାଗି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି

ଶ୍ରୀ ମୋଦି 'ଲୋକାଲ ଫର ଦିୱାଲି' ସ୍କୋଗାନ ଦେଇ ସ୍ଥାନୀୟ ସାମଗ୍ରୀ ସହ ଦିପାବଳୀ ପାଳନ କରି ଦେଶବାସୀ ନିଜର ପ୍ରତିଶ୍ରତିବଦ୍ଧତା ଓ ଦାୟିତ୍ୱବୋଧ ପ୍ରତିପାଦନ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ ପୂର୍ବାଂଚଳର କୃଷକମାନଙ୍କ ଧନ୍ୟବାଦ କଣାଇବା ସହ କହିଛନ୍ତି ଯେ କରୋନା ମହାମାରୀ ସତ୍ୱେ ସେମାନେ ନିଜ କ୍ଷେତରେ ଅଧିକ ଫସଲ ଉତ୍ପାଦନ କରିଛନ୍ତି ସେ କହିଛନ୍ତି ଯେ ବାରାଣାସୀରେ ଚାଲିଥିବା ବିକାଶମ୍ଭଳକ ପ୍ରକଳ୍ପ କାଶୀ ଲୋକଙ୍କ ଜୀବନର ପ୍ରତ୍ୟେକ ଦିଗକୁ ସ୍ୱର୍ଶ କରୁଛି

ଆଇପିଏଲ୍ ଚଳିତ ଆଇପିଏଲ୍ ସିଜିନ୍ର ଫାଇନାଲ୍ ମ୍ୟାଚ୍ ଆଜି ଦୁବାଇଠାରେ ଗତଥରର ଚମ୍ପିଆନ ମୁମ୍ବାଇ ଇଣ୍ଡିଆନ୍ନ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଅନୁଷ୍ଠିତ ହେବ

ପଞ୍ଚମଥର ପାଇଁ ମୁମ୍ୟାଇ ଫାଇନାଲକୁ ଉନ୍ନୀତ ହୋଇଥିବାବେଳେ ପ୍ରଥମଥର ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଫାଇନାଲ ମ୍ୟାଚ୍ ଖେଳିବାକୁ ଯାଉଛି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

ଅନ୍ୟପକ୍ଷରେ ଟ୍ରେଲବ୍ଲେଜର୍ସ ଦଳ ମହିଳା ଟି ଟ୍ୱେଷ୍ଟି ଚାଲେଞ୍ଜର୍ସ ଚମ୍ପିଆନ ଆଖ୍ୟା ଅର୍ଜନ କରିଛନ୍ତି